କୋଭିଡ୍ କଟକଶା ଯୋଗୁ ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି

ଏହି ଉପନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଙ୍କପ୍ତି କାରି କରାଯିବ

ଆଞଳିକ ପାଶିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଖିଂ ଜାରି କରାଯାଇଛି ଏହି ସମୟ ମଧ୍ଧରେ ମଧ୍ଧଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି